ଏହି ବ୍ୟବସ୍ରା ଉଭୟ ସରକାରୀ ଏବଂ ବେସରକାରୀ ହସିଟାଲରେ ଉପଲହ ହେବ

ଏନେଇ ପୁଲିସ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି

ତେବେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ଗତକାଲି ଜିଲ୍ଲାପାଳ କ୍ଷେତ୍ର ପରିଦର୍ଶନ କରି ପରିସ୍ରିତିର ସମୀକ୍ଷା କରିଛନ୍ତି